କାର୍ଯ୍ୟକ୍ମର ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ ଏହାର ଆଞ୍ଞଳିକ ଭାଷାନ୍ତର ପ୍ରସାରଣ କରିବ

ସମୟ ପୂରିବାକୁ ଆଉ ଦୁଇ ତିନିଦିନ ବାକି ଥିବାବେଳେ ଶହ ଶହ ବସ୍ତା ଧାନ ପଡି ରହିଛି

ଖାଦ୍ୟ ଯୋଗାଣ ମନ୍ତୀ ଏହା ଗୂହରେ ଘୋଷଣା କରିବାକୁ ବିଜେପି ସଦସ୍ୟମାନେ ଅଡି ବସିଥିଲେ